ଆଧାର ସଂଯୁକ୍ତ ନହେଲେ ଚାଷୀମାନେ ନିକ ଉପାଦିତ ଧାନ ମଧ ସରକାରଙ୍କୁ ବିକ୍ରି କରିପାରିବେ ନାହିଁ ପ୍ରଥମ ଥର ପାଇଁ ଏହି ଦୁଇଟି ନିୟମକୁ କଡ଼ାକଡ଼ି ଭାବେ ରାଜ୍ୟ ସରକାର ଲାଗୁ କରିଥିଲେ

ଅନ୍ୟ ପକ୍ଷରେ ଚାଷୀମାନଙ୍କର ଆଧାର ବୈଧ କରିବାକୁ ସମବାୟ ସମିତିର ରେଜିଷ୍ଟ୍ରାର ଏ ନେଇ ଏକ ଚିଠି ଲେଖିଛନ୍ତି

ସେଠାରେ ଥିବା ମାଁଙ୍ଙ ମ ଛତରକୁ ସ୍ଥାପନ କରାଯାଇ ପରମ୍ପରା ଅନୁସାରେ ପ୍ରକାର୍ଚନା କରାଯାଇଥିଲା

ଗତକାଲି ରାକ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଥିବା ବେଳେ ଆଜି ଭୁବନେଶ୍ୱର ପୁରୀ କଟକ ପାରାଦ୍ୱୀପରେ ପାଗ ଆଂଶିକ ମେଘୁଆ ରହିବ